ଏନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତୀଙ୍କ ଅଧ୍ଧକ୍ଷତାରେ ଦଳର ସଂସଦୀୟ ବୋର୍ଡ଼ ବୈଠକ ଅନୁଷ୍ଷିତ ହୋଇଯାଇଛି

ଏହି ଅବସରରେ ମୁଖ୍ୟମନ୍ତୀ ବିଭିନ୍ନ କ୍ଷେତ୍ରରେ ଅବଦାନପାଇଁ ବ୍ୟକ୍ତିବିଶେଷଙ୍ଙୁ ସମ୍ମାନିତ କରିବା ସହିତ କାର୍ଯ୍ୟକ୍ରମ ଅବସରରେ ସଙ୍ଗଠନ ପକ୍ଷରୁ ପ୍ରକାଶିତ ସ୍କୁରଶିକା ଉନ୍କୋଚନ କରିଥିଲେ

ସେହିଭଳି ଜଙାଗଲ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସେଠୀଙ୍କୁ ଆମ ଗାଁ ଆମ ବିକାଶ ଯୋଜନାରେ ସ୍ୱତନ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି

ସେହିଭଳି ବୀରସେନ ପ୍ରଧାନଙ୍କୁ ମାଲକାନଗିରି ଏଡିଏମ୍ ଦୋଳମଣି ପଟେଲ୍ଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ କାହ୍ବଚରଣ ମଲ୍ଲିକଙ୍କୁ ପୂର୍ଭ ବିଭାଗ ଉପଶାସନ ସଚିବ ଓ ମଞ୍ଚୁଲତା ମଲ୍ଲିକଙ୍କୁ ରାଜସ୍ୱ ପର୍ଷଦର ଉପଶାସନ ସଚିବ ଭାବେ ଅବସ୍ତାପିତ କରାଯାଇଛି

ଆଜି ଆନ୍ଦୋଳନରେ ଜିଲ୍ଲାର ଅବସରପ୍ରାପ୍ତ ସେନା କର୍ମଚାରୀ ନାଗରିକ କମିଟି ଫଳ ବ୍ୟବସାୟୀ ସଂଘ ଏବଂ ପୂଜା କମିଟି ସଦସ୍ୟମାନେ ସାମିଲ୍ ହୋଇଛନ୍ତି

ଜର୍ମାନୀ କାର୍ଟର୍ ଫାଇନାଲ୍ ପର୍ଯ୍ୟାୟକୁ ମଧ୍ଧ ଉନ୍ନୀତ ହୋଇଛି

ରାଜ୍ୟରେ ଉଉରା ପବନ ପ୍ରବାହ ଜାରି ରହିଥିବାରୁ ଉପକ୍ଳବର୍ଉୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ଥିର ରହିଛି